ଦୁଇ ଗଜର ଦୂରତ୍ୱ ବଜାୟ ରଖି ନିଜ ସହିତ ଅନ୍ୟକୁ ସୁରକ୍ଷିତ ରଖିବାପାଇଁ ଶ୍ରୀ ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି

ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ବିରୋଧରେ ଜାରି ଥିବା ସଂଗ୍ରାମରେ ଦେଶବାସୀଙ୍କର ପ୍ରମୁଖ ଭୂମିକା ରହିଛି ସରକାର ଓ ପ୍ରଶାସନ ଜନସାଧାରଣଙ୍କ ସହଯୋଗରେ ଏହି ବିଶ୍ୱ ମହାମାରୀର ସଫଳ ମୁକାବିଲା କରିବାରେ ସମର୍ଥ ହେବାରେ ଲାଗିଛନ୍ତି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ରେ ଶ୍ରୀ ମୋଦି ଗତକାଲି ତାଙ୍କର ମନ କଥା ବଖାଣିବାକୁ ଯାଇ କହିଛନ୍ତି ଦେଶର ପ୍ରତିଟି ନାଗରିକ ଏହି ଲଢ଼େଇରେ ଜଣେ ଜଣେ ସୈନିକ ଏହି ଯୁଦ୍ଧରେ ସେମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ଦେଶର କୋଣ ଅନୁକୋଶରେ ଲୋକମାନେ ପରସ୍କରକୁ ସାହାଯ୍ୟ କରିବାପାଇଁ ଯେଭଳି ଆଗେଇ ଆସୁଛନ୍ତି ସେଥିପ୍ରତି ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅସହାୟ ଲୋକମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଲକ୍ଡାଉନ୍ ପାଳନ ହସ୍କିଟାଲ୍ର ବ୍ୟବସ୍ଥାଠାରୁ ଆରମ୍ଭ କରି ସ୍ୱଦେଶୀ ଜ୍ଞାନକୌଶଳରେ ଚିକିତ୍ସା ସରଞ୍ଜାମର ନିର୍ମାଣ ପର୍ଯ୍ୟନ୍ତ ସମଗ୍ର ରାଷ୍ଟ୍ର ଏକ ମନରେ ଅଗ୍ରସର ହେବାରେ ଲାଗିଛି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 ମାସ୍କଦ୍ୱାରା ମୁହଁକୁ ଘୋଡ଼ାଇବା ଏହାର ଏକ ବଡ଼ ନିଦର୍ଶନ ଶ୍ରୀ ମୋଦି କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ କାରଣରୁ ପରିବର୍ତ୍ତିତ ପୂଷ୍ପଭୂମିରେ ଏବେ ମାସ୍କ ପିନ୍ଧିବା ଲୋକମାନଙ୍କ ଜୀବନର ଏକ ଅଂଶ ପାଲଟି ଯାଇଛି ସେ କହିଛନ୍ତି ଏବେ ମାସ୍କ ସଂସ୍କୃତି ସମ୍ପନ୍ନ ସମାଜର ଏକ ପ୍ରତୀକ ହେବାକୁ ଯାଉଛି ଯଦି ଲୋକମାନେ ଏହି ରୋଗରୁ ନିଜକୁ ଏବଂ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଚାହାନ୍ତି ତେବେ ସେମାନଙ୍କୁ ମାସ୍କ ପିକ୍ଷିବାକୁ ହିଁ ପଡ଼ିବ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 ଯେକୌଣସି ସ୍ଥାନରେ ଛେପ ପକାଇବା ଭଳି କୁ ଅଭ୍ୟାସ ଲୋକମାନଙ୍କର ଜୀବନର ଏକ ଅଂଶ ପାଲଟିଥିବାବେଳେ ଏହା ସ୍ୱଚ୍ଚତା ଓ ସ୍ୱାସ୍ଥ୍ୟ ପ୍ରତି ଆହ୍ୱାନ ସୃଷ୍ଟି କରୁଛି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

ଏହି ବିଶ୍ୱବ୍ୟାପୀ ମହାମାରୀର ମୁକାବିଲା ଦିଗରେ ରାଜ୍ୟ ସରକାରଗୁଡ଼ିକ ଯେଭଳି ତତ୍ପରତାର ସହ କାର୍ଯ୍ୟ କାରି ରଖିଛନ୍ତି ତାହାର ଶ୍ରୀ ମୋଦି ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି କରୋନା ବିରୋଧରେ ସଂଗ୍ରାମରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଗୁଡ଼ିକର ଗୁରୁତ୍ୱପୂର୍୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ସମଗ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଗଭୀର କୃତଜ୍ଞତା କଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଡାକ୍ତର ନର୍ସ ସ୍ୱାସ୍ଥ୍ୟକର୍ମୀ ଗୋଷୀ ସ୍ୱାସ୍ଥ୍ୟକର୍ମୀ ଭାରତକୁ କରୋନାମୁକ୍ତ କରାଇବାପାଇଁ ନିରବଚ୍ଛିନ୍ନ ସାଧନା କାରି ରଖିଛନ୍ତି ଆମେ ସେମାନଙ୍କର ସୁରକ୍ଷାକୁ ସ୍ୱନିଶ୍ଚିତ କରିବା ଅତ୍ୟନ୍ତ ଆବଶ୍ୟକ ଏବଂ ସମ୍ପ୍ରତି କାରି କରାଯାଇଥିବା ଅଧ୍ୟାଦେଶ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନବିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଏହି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଭାରତ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଆବଶ୍ୟକ ଔଷଧପତ୍ର ଯୋଗାଉଥିବା ବିଷୟକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସାରା ବିଶ୍ୱର ଲୋକେ ଭାରତର ଆୟୁର୍ବେଦ ଯୋଗ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଥିବା ଏହାର କ୍ଷମତାକୁ ଏବେ ଗୁରୁତ୍ୱ ପ୍ରଦାନ କରିବା ଆରମ୍ଭ କରିଛନ୍ତି କରୋନା ସଂକ୍ରାନ୍ତରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାରି କରାଯାଇଥିବା ନିୟମଗୁଡ଼ିକୁ ପାଳନ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାପାଇଁ ଶ୍ରୀ ମୋଦି ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ସେ କହିଛନ୍ତି ଉଷ୍ତମ ପାଣି ଓ କାଢ଼ା ସେବନ ତଥା ଅନ୍ୟାନ୍ୟ ଉପଚାର ପାଇଁ ଆୟୁଷ୍ ମନ୍ତ୍ରଣାଳୟ ପକ୍ଷର୍ ଦିଆଯାଇଥିବା ପରାମର୍ଶଗ୍ରଡ଼ିକ ଲୋକମାନଙ୍କ ପାଇଁ ବିଶେଷ ଉପଯୋଗ ସାବ୍ୟସ୍ତ ହୋଇପାରୁଛି ବିଶ୍ୱ ଖୁସିର ସହିତ ଯେଭଳି ଯୋଗକୁ ଆପଶେଇ ନେଇଛି ଠିକ୍ ସେହିଭଳି ଏହା ଆମର ପ୍ରାଚୀନ ଆୟର୍ବେଦୀୟ ବିଚାରଧାରାକୁ ମଧ୍ୟ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଅକ୍ଷୟ ତୂତୀୟା ଅବସରରେ ପ୍ରଧାନମନ୍ତ୍ରୀ ପରିବେଶ ଜଙ୍ଗଲ ନଦୀନାଳ ଓ ସମଗ୍ର ଜୀବଜଗତର ସଂରକ୍ଷଣ ଉପରେ ବିଚାର କରିବାପାଇଁ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ରମ୍ଜାନର ପବିତ୍ର ମାସ ଆରମ୍ଭ ହୋଇଛି ଲୋକମାନେ ପୂର୍ବାପେକ୍ଷା ଅଧିକ ପ୍ରାର୍ଥନା କରିବା ଆବଶ୍ୟକ ଯାହା ଫଳରେ ଇଦ୍ ପୂର୍ବରୁ ବିଶ୍ୱ କରୋନା ମୁକ୍ତ ହୋଇପାରିବ ଏବଂ ଜନସାଧାରଣ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଇଦ୍ ପର୍ବ ପାଳନ କରିପାରିବେ ରାସ୍ତାଘାଟ ବଜାର ମହଲ୍ଲା ଓ କଲୋନୀଗୁଡ଼ିକରେ ଶାରୀରିକ ଦୂରତ୍ୱ ନିୟମ ପାଳନ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ରମ୍ଜାନ ସମୟରେ ସ୍ଥାନୀୟ ପ୍ରଶାସନର ନିୟମାବଳୀ ମାନିବାକୃ ଶ୍ରୀ ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ପିଏମ୍ ସିଏମ୍ ଇକ୍ଷରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ୱରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ କଥାବାର୍ତ୍ତା ହେବେ କରୋନା ଭୂତାଣୁ ବିରୋଧରେ କାରି ଥିବା ସଂଗ୍ରାମରେ ଆଗକୁ କିଭଳି ପଦକ୍ଷେପ ନିଆଯିବ ତାହାହିଁ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ହେବ ଗତମାସରେ ରାଷ୍ଟ୍ରବ୍ୟାପୀ ଳକ୍ଡାଉନ୍ ଘୋଷଣା ପରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ତୂତୀୟ ଭିଡ଼ିଓ କନ୍ଫରେନ୍ବ ଆଲୋଚନା ହେବ ଆମ ସମ୍ଭାଦଦାତା ଜଣାଇଛନ୍ତି ସବୁ ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତମାସରେ ପ୍ରଥମ ଲକ୍ଡାଉନ୍ ଘୋଷଣା କରିଥିଲେ

ସମ୍ପ୍ରସାରିତ ଲକ୍ଡାଉନ୍ର ଅବଧି ଶେଷ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହି ଆଲୋଚନା ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାଠାରୁ ଆରମ୍ଭ କରି ସ୍ୱାଭାବିକ ଅବସ୍ଥାକୁ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଦେଶ କରୋନା ଭୂତାଣୁ ସଂକ୍ରମଣ ସ୍ଥିତିର ଯେଭଳି ଭାବରେ ସଞ୍ଚାଳନା କରୁଛି ସେଥିପାଇଁ ସମଗ୍ର ବିଶ୍ୱ ଭାରତର ପ୍ରଶଂସା କରିଛି

କୋଭିଡ୍ ନାଇଷ୍ଟିନ୍ର ମୁକାବିଲାପାଇଁ ଔଷଧପତ୍ର ସୁରକ୍ଷା ପୋଷାକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧିପାଇଁ ଭାରତର ଏହି ନିରନ୍ତର ସହଯୋଗକୁ ବାଂଲାଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଜାହିର୍ ମାଲେକ୍ ଉଚ୍ଚ ପ୍ରଶଂସା କରିଛନ୍ତି

ରାଗ ଏବଂ ଭୟଠାରୁ ଦୂରରେ ରହି ସକାରାତ୍ମକ ମନୋବୃତ୍ତି ନେଇ ଦେଶର ଉନ୍ନତିପାଇଁ କାମ ସେ କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନାଗପ୍ରର ମହାନଗର ଶାଖାରୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସ୍ୱୟଂସେବକମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଭାଗବତ ଏହା କହିଛନ୍ତି